ବିଶ୍ୱସ୍ତରୀୟ ବଡ଼ ବଡ଼ ଅର୍ଥନୈତିକ ଆହ୍ୱାନଗୁଡ଼ିକର ମୁକାବିଲା କରିବାପାଇଁ ସମ୍ମିଳିତ ଉଦ୍ୟମ ଜାରି ରଖିବାକୁ ନେତାମାନେ ସହମତ ହୋଇଛନ୍ତି କାରିଗରୀ ଜ୍ଞାନର ଉପଯୋଗରେ ନୂଆ ନୂଆ ଉଦ୍ଭାବନ ଡିଜିଟ୍ରାକରଣ ଏବଂ ସମସ୍ତଙ୍କୁ ଉପକାର ପ୍ରଦାନ ବ୍ୟବସ୍ଥା ମାଧ୍ୟମରେ ବିଶ୍ୱସ୍ତରୀୟ ଦ୍ରୁତ ଅର୍ଥନୈତିକ ବିକାଶ ପାଇଁ ମିଳିମିଶି କାମ କରିବାକୁ ନେତାମାନେ ରାଜି ହୋଇଛନ୍ତି ଶୀର୍ଷ ବୈଠକ ପରେ ଓସାକାରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଭାରତର ଶୀଷର୍ଶ ବୈଠକପାଇଁ ଶେର୍ପା ସୁରେଶ ପ୍ରଭୁ କହିଛନ୍ତି ବିଭିନ୍ନ କ୍ଷେତ୍ରକୁ ବିବେଚନା କରାଗଲେ ଏହି ଶୀର୍ଷ ସମ୍ମିଳନୀ ଭାରତପାଇଁ ଅତ୍ୟଧିକ ଫଳପ୍ରଦ ହୋଇପାରିଛି ସେ କହିଛନ୍ତି ବିଶ୍ୱ ସମୁଦାୟର କଲ୍ୟାଣପାଇଁ ନୂଆ ଉଦ୍ୟମ ସକାଶେ ଭାରତ ଗୁରୁତ୍ୱାରୋପ କରିଛି ଶ୍ରୀ ପ୍ରଭୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱସ୍ତରୀୟ ଦୁର୍ନୀତି ବିରୋଧି ପଦକ୍ଷେପପାଇଁ ଆବଶ୍ୟକତା ପ୍ରତି ଭାରତ ଗୁରୁତ୍ୱାରୋପ କରିଛି

ବିଶ୍ୱ ଅର୍ଥନୀତି ଓ ଆର୍ଥକ ସ୍ଥିତି ମୁକ୍ତ ଓ ମଜବୁତ୍ ଆର୍ଥକ ବ୍ୟବସ୍ଥା ଦୁର୍ନୀତି ବିରୋଧରେ ସଂଗ୍ରାମ ମହିଳା ସଶକ୍ତିକରଣପାଇଁ ଦୂରଦୃଷ୍ଟି କୃଷି ବିଶ୍ୱ ସ୍ୱାସ୍ଥ୍ୟ ଜଳବାୟୁ ପରିବର୍ତ୍ତନ ଓ ପ୍ରଦ୍ଷଣ ରହିତ ଶକ୍ତି ବିଷୟ ପ୍ରତି ଭାରତ ପ୍ରାଧାନ୍ୟ ଦେଇଛି

ଏହି ମେଣ୍ଟରେ ଯୋଗ ଦେଇ ନିଜ ନିଜର ଅଭିଜ୍ଞତା ଓ ବିଶେଷ ଜ୍ଞାନକୌଶଳର ଆଦାନ ପ୍ରଦାନ କରିବାକୁ ଶ୍ରୀ ମୋଦି ଆହ୍ୱାନ ଜଣାଇଛନ୍ତି

ଦ୍ୱିପକ୍ଷୀୟ ସମ୍ପର୍କ ଓ ବାଣିକ୍ୟ ତଥା ପୁଞ୍ଜନିବେଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପାୟ ଉପରେ ଶ୍ରୀ ମୋଦି ଆଲୋଚନା କରିଛନ୍ତି

ପ୍ରତିରକ୍ଷା ଓ ସାମୁଦ୍ରିକ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କଥାବର୍ତ୍ତା କରିଛନ୍ତି ଆକି ଦ୍ୱିତୀୟ ଦିନରେ ଏହି ପ୍ରଥମ ବୈଠକ ପରେ ଶ୍ରୀ ମୋଦି ବ୍ରାଜିଲ୍ ରାଷ୍ଟ୍ରପତି ଜଇର୍ ବୋଲ୍ସୋନାରୋଙ୍କ ସହ ବୈଠକରେ ମିଳିତ ହୋଇଥିଲେ ଟର୍କି ରାଷ୍ଟ୍ରପତି ରିସେପ୍ ତାୟିପ୍ ଏର୍ଡୋଗାନ୍ଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା ଫଳପ୍ରଦ ହୋଇଥିବା ଜଣାପଡ଼ିଛି

ମହିଳାମାନେ ସେମାନଙ୍କର ପୂର୍ଣ୍ଣ ଦକ୍ଷତାର ଉପଯୋଗ କରିବା ସଙ୍ଗେ ସଙ୍ଗେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପୁରୁଷମାନଙ୍କ ସହ ସମାନ ଭାବେ ଅଂଶଗ୍ରହଣ କରିବାକୁ ସମର୍ଥ କରାଇବା ଲାଗି ଏହି ଚିଠାର ମୂଳଲକ୍ଷ୍ୟ ଗତକାଲି ଲୋକସଭାରେ ଏକ ଲିଖିତ ଉତ୍ତରରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍କୃତି ଇରାନୀ କହିଛନ୍ତି ଖାଦ୍ୟ ନିରାପତ୍ତା ଓ ପୌଷ୍ଟିକତା ଶିକ୍ଷା ପ୍ରଶାସନ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ମହିଳା ବିରୋଧି ହିଂସା ଏବଂ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସମେତ ସ୍ୱାସ୍ଥ୍ୟ କ୍ଷେତ୍ରରେ ମହିଳାମାନଙ୍କର ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଏହି ଚିଠା ପ୍ରସ୍ତାବରେ ବ୍ୟବସ୍ଥା ରହିଛି

ଭଙ୍ଗାରୁଜା ଅଂଶ ତଳେ ଆହୁରି ଦୁଇ ତିନି ଜଣ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍ ଟିମ୍ ପହଞ୍ଚ ଉଦ୍ଧାର କାର୍ଯ୍ୟ ଚଳାଇଛି କେତେ ଜଣ ଆହତ ହୋଇଛନ୍ତି ତାହା ସଠିକ୍ ଭାବେ ଜଣାପଡ଼ି ନାହିଁ

ଶାହା ଏନ୍ଡିଆର୍ଏଫ୍ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଜାତୀୟ ଦୁର୍ବିପାକ ତ୍ୱରିତ ବାହିନୀ ଏନ୍ଡିଆର୍ଏଫ୍ ଏବଂ ରାଜ୍ୟ ଦୁର୍ବିପାକ ତ୍ୱରିତ ବାହିନୀ ଏସ୍ଡିଆର୍ଏଫ୍କୁ ମଜବୁତ୍ ଓ ଆଧୁନିକୀକରଣ କରିବାପାଇଁ କେନ୍ଦ୍ର ସରକାର ସବୁ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରତି ଦେଇଛନ୍ତି

ସେ କହିଛନ୍ତି ସ୍ୱଦେଶୀ ସାଜସରଞ୍ଜାମ ଓ ଯନ୍ତ୍ରପାତିଗୁଡ଼ିକ ଜରିଆରେ ଦୁର୍ବିପାକ ମୁକାବିଲା କ୍ଷେତ୍ରରେ ଭାରତ ଛାମୁଆ ଭୂମିକା ନିଭାଇପାରିବ ଗୃହରକ୍ଷୀ ବେସାମରିକ ପ୍ରତିରକ୍ଷା ଓ ଅଗ୍ନିଶମ ବିଭାଗ ସହ ପରାମର୍ଶରେ ରାଜ୍ୟ ଦୁର୍ବିପାକ ତ୍ୱରିତ ବାହିନୀ କ୍ଷମତା ବୃଦ୍ଧି ବାର୍ଷିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଶାହା ଏହା କହିଛନ୍ତି ସେ କହିଛନ୍ତି ପ୍ରତିବର୍ଷ ଭାରତରେ ପ୍ରାକୃତିକ ଦୁର୍ବିପାକ ଦୁର୍ଘଟଣା ଘଟୁଥିବାରୁ ଦୁର୍ବିପାକ ପ୍ରଶମନ କ୍ଷେତ୍ରରେ ଏନ୍ଡିଆର୍ଏଫ୍ର ଦକ୍ଷତା ଆହୁରି ବୃଦ୍ଧି କରିବାର ଆବଶ୍ୟକତା ରହିଛି

ଏ କ୍ଷେତ୍ରରେ କୌଶଳ ବୃଦ୍ଧି ତାଲିମ୍ ବୃତ୍ତି ଓ ଆର୍ଥିକ ସମର୍ଥନ ପ୍ରଦାନ ସମେତ ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ସେ ଉଲ୍ଲେଖ କରିଛନ୍ତି ଆର୍ଜେଡି ସାଂସଦ ମନୋଜ ଝାଙ୍କ ପକ୍ଷରୁ ରାଜ୍ୟସଭାରେ ଆଗତ ବେସରକାରୀ ପ୍ରସ୍ତାବ ଉପରେ ଉତ୍ତର ଦେଲାବେଳେ ଶ୍ରୀ ଗେହଲଟ୍ ଏହା କହିଛନ୍ତି

ସେହିସବୁ ପରିବାରଗୁଡ଼ିକୁ ଜାତିଗତ ପ୍ରମାଣପତ୍ର ଦେବାପାଇଁ ସବୁ କିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ଷ୍ଟାଟିଷ୍ଟିକ୍ସ ଡେ ଦୈନନ୍ଦିନ ଜୀବନରେ ପରିସଂଖ୍ୟାନର ବ୍ୟବହାରକୁ ଲୋକପ୍ରିୟ କରିବା ଏବଂ ନୀତି ନିର୍ଦ୍ଧାରଣ ଓ ରୂପରେଖ ପ୍ରସ୍ତୁତିରେ ପରିସଂଖ୍ୟାନର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଆଜି ପରିସଂଖ୍ୟାନ ଦିବସ ପାଳନ କରାଯାଉଛି ଚଳିତ ବର୍ଷପାଇଁ ଶୀର୍ଷକ ରହିଛି ନିରନ୍ତର ଉନ୍ନୟନ ଲକ୍ଷ୍ୟ ପ୍ରଫେସର ପିସି ମହାଲାନୋବିସ୍ଙ୍କ ଜନ୍ମଦିନ ଉପଲକ୍ଷେ ପରିସଂଖ୍ୟାନ ଦିବସ ପାଳନ କରାଯାଇଥାଏ

ସାହସିକତା ଓ ବିଚକ୍ଷଣ ସେବାପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି

ଆର୍ଥକ୍ୱେକ୍ସ୍ ସରକାର କହିଛନ୍ତି ଭୂମିକମ୍ପ ସଂକ୍ରାନ୍ତରେ ସଠିକ୍ ଆଗୁଆ ଅନୁମାନ କରିବାପାଇଁ କୌଣସି ବୈଜ୍ଞାନିକ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଉଦ୍ଭାବନ ହୋଇପାରି ନ ଥିବାରୁ ଏ କ୍ଷେତ୍ରରେ କୌଣସି ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରଣୟନ କରାଯାଇପାରିବ ନାହିଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଲୋକସଭାରେ ଏକ ଲିଖିତ ପ୍ରଶ୍ୱର ଉତ୍ତରରେ ଏହା କହିଛନ୍ତି ସେ କହିଛନ୍ତି ଆବହମାନ କାଳରୁ ଭୂମିକମ୍ପଦ୍ୱାରା ବହୁ ଧନଜୀବନ ନଷ୍ଟ ହୋଇଛି କୌଣସି ପ୍ରକାରର ପୂର୍ବାନୁମାନ ବୈଷୟିକ ଜ୍ଞାନକୌଶଳ ଉପଲହ୍ବତା ଅଭାବରୁ ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଭୂମିକମ୍ପ ନିରୋଧି କୋଠା ନିର୍ମାଣ ଓ ଡିକାଇନ୍ ପାଇଁ ସରକାର ନିର୍ଦ୍ଦେଶାବଳୀ କାରି କରିବା ସମ୍ଭବ ନୁହେଁ ଡବ୍ଲ୍ୟୁସି କ୍ରିକେଟ୍ ଆଇସିସି କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ପାକିସ୍ତାନ ଆଫଗାନିସ୍ତାନକୁ ଭେଟୁଥିଲାବେଳେ ଅଷ୍ଟ୍ରେଲିଆ ନ୍ୟୁକିଲ୍ୟାଣ୍ଡ୍କୁ ଭେଟିବ

ଏପର୍ଯ୍ୟନ୍ତ କେବଳ ଅଷ୍ଟ୍ରେଲିଆ ସେମିଫାଇନାଲ୍ରେ ପ୍ରବେଶ କରିଛି

ଭାରତ ଆସନ୍ତାକାଲି ଇଂଲଣ୍ଡକୁ ସପ୍ତମ ମ୍ୟାଚ୍ରେ ମୁକାବିଲା କରିବ ଆସନ୍ତାକାଲି ଇଂଲଣ୍ଡକ୍ ହରାଇଲେ ବିରାଟ୍ କୋହଲୀଙ୍କ ଟିମ୍ ସେମିଫାଇନାଲ୍ରେ ପ୍ରବେଶ କରିବ